ଏନ୍ଡିଏ ସାଂସଦଙ୍କ ବୈଠକରେ ମଧ୍ୟ ଶ୍ରୀ ମୋଦିଙ୍କୁ ନେତା ନିର୍ବାଚିତ କରାଯିବ

ଆକି ନୂଆଦିଲ୍ଲୀଠାରେ ବିଜେପିର ସଂସଦୀୟ ଦଳ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ନେତା ଭାବେ ନିର୍ବାଚିତ କରିବ ସଂଧ୍ୟାରେ ସଂସଦର କେନ୍ଦ୍ରୀୟ ହଲ୍ରେ ଏନ୍ଡିଏ ସାଂସଦମାନଙ୍କ ବୈଠକରେ ଶ୍ରୀ ମୋଦିଙ୍କୁ ନେତା ନିର୍ବାଚନ କରାଯିବ ସେଠାରେ ଶ୍ରୀ ମୋଦି ସେମାନଙ୍କୁ ସମ୍ବୋଧନ କରିବେ ଗତକାଲି ଶ୍ରୀ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ନିଜର ଏବଂ କ୍ୟାବିନେଟ୍ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଶ୍ରୀ କୋବିନ୍ଦ ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ

ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଯେ ବିଜେପିର ବର୍ତ୍ତମାନର ସଫଳତା ଶ୍ରୀ ଆଡଭାନୀ ଏବଂ ଶ୍ରୀ ଯୋଶୀଙ୍କ ପରି ବ୍ୟକ୍ତିତ୍ୱଙ୍କର ଦଳ ପ୍ରତି ଥିବା ନିଷ୍ଠା ଏବଂ ଲୋକଙ୍କ ପାଖରେ ଚିନ୍ତାଧାରାକୁ ପହଞ୍ଚାଇ ପାରିଥିବା ଯୋଗୁଁ ସମ୍ଭବ ହୋଇପାରିଛି

ଏହି ତାଲିକା ପ୍ରକାଶ ନେଇ ଆଜି ନିର୍ବାଚନ କମିଶନଙ୍କ ବୈଠକ ବସୁଛି

ଅତ୍ୟଧିକ ଅର୍ଥ କାରବାର ଯୋଗୁଁ ଭେଲୋର ଲୋକସଭା ଆସନରେ ନିର୍ବାଚନକୁ ବାତିଲ କରାଯାଇଛି

ପ୍ରଥମକରି ଏକ ଅଣକଂଗ୍ରେସ ଦଳ ଲଗାତାର ଦ୍ୱିତୀୟଥର କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି

ଷୋଡ଼ଶ ଲୋକସଭାରୁ ପ୍ରଧାନମନ୍ତ୍ରୀ ପଦରୁ ଗତକାଲି ଇସ୍ତଫା ପ୍ରଦାନ କରିବା ପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଞ୍ଚବର୍ଷର ଶାସନକାଳ ଶେଷ ହୋଇଥିଲେ ମଧ୍ୟ ଗଠନମୂଳକ କାର୍ଯ୍ୟ ଜାରି ରହିବା ସହିତ ନ୍ତ୍ରଆ ସମ୍ଭାବନା ସୃଷ୍ଟି ହେବ ପ୍ରେକ୍ ଡିନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ରାତିରେ ରାଷ୍ଟ୍ରପତି ଭବନରେ ବିଦାୟୀ ସରକାରଙ୍କର ମନ୍ତ୍ରୀମାନଙ୍କୁ ଏକ ନୈଶ ଭୋଜିରେ ଆପ୍ୟାୟିତ କରିଥିଲେ ଉପରାଷ୍ଟ୍ରପତି ଏମ୍ଭେଙ୍କିୟା ନାଇଡୁ ଲୋକସଭାର ବିଦାୟୀ ବାଚସ୍କତି ସୁମିତ୍ରା ମହାଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ରାଜନାଥ ସିଂ ସୁଷମା ସ୍ୱରାଜ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ କଂଗ୍ରେସ ମିଟିଂ ଆକି ନୂଆଦିଲ୍ଲୀଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହେବ ଏହି ବୈଠକରେ ବରିଷ୍ଠ ନେତାମାନେ ଚଳିତ ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟର କାରଣ ସଂପର୍କରେ ବିଶ୍ଳେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ସ୍ଚଚନା ମିଳିଛି କେ'ଟକ୍ ପାଟିଲ୍ କର୍ଣ୍ଣାଟକରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ବରିଷ୍ଣ ନେତା ଏଚ୍କେ ପାଟିଲ୍ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀଙ୍କୁ ଦେଇଥିବା ଏକ ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ କର୍ଣ୍ଣାଟକରେ ନିର୍ବାଚନ ଫଳାଫଳ ତାଙ୍କୁ ମର୍ମାହତ କରିଛି ଦଳୀୟ କର୍ମୀମାନେ ଯାହା ଆଶା କରିଥିଲେ ତା'ର ଓଲଟା ଫଳ ମିଳିଛି

ଆହତମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରି ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି

ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ବମ୍କୁ ବିକଶିତ କରାଯାଇଛି ନୂଆଦିଲ୍ଲୀଠାରେ ଏ ସଂପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ବୋମାଟି ସଠିକ୍ ଲକ୍ଷ୍ୟଭେଦ କରିପାରିଛି ଏହି ପରୀକ୍ଷଣ ସମୟରେ ସମସ୍ତ ପ୍ରକାର ମିଶନ ସଠିକ୍ ରୂପେ କାର୍ଯ୍ୟକାରୀ ହୋଇଥିଲା ବୋଲି ମନ୍ତ୍ରଶାଳୟ କହିଛି

ବିମାନଟିକୁ ଭାରତୀୟ ସେନାରେ ସାମିଲ କରିବା ସକାଶେ ଚଣ୍ଡୀଗଡ଼ସ୍ଥିତ ବିମାନ ବାହିନୀ ଯାଞ୍ଚ ସଂସ୍ଥା ଗତକାଲି ଅନୁମୋଦନ ପ୍ରଦାନ କରିଛନ୍ତି ବିମାନଟିକୁ ତନ୍ନତନ୍ନ କରି ପରୀକ୍ଷା ନିରୀକ୍ଷା କରାଯିବା ସହିତ ବାୟୋଜେଟ୍ ଇନ୍ଧନ ବ୍ୟବହାରର ମଧ୍ୟ ପରୀକ୍ଷା କରାଯିବା ପରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି

ଏହା ତୁରନ୍ତ କାର୍ଯ୍ୟକାରୀ ହୋଇଛି ଗୃହମନ୍ତ୍ରଶାଳୟ ପକ୍ଷରୁ କାରି ଏକ ଇସ୍ତାହାରରେ କୁହାଯାଇଛି ଯେ ବାଂଲାଦେଶର ଜମାତ୍ ଉଲ୍ ମୁଜାହିଦିନ୍ ଓ ତା'ର ଦୁଇଟି ସଂଗଠନ ଜମାତ ଉଲ୍ ମୁଜାହିଦିନ ଇଣ୍ଡିଆ ଓ କମାତ ଉଲ୍ ମୁଜାହିଦିନ୍ ହିନ୍ଦୁସ୍ତାନ ଭାରତରେ ହିଂସାତ୍ମକ ଘଟଣାରେ ଲିପ୍ତ ରହିବା ସହିତ ଯୁବକମାନଙ୍କୁ ସନ୍ତାସବାଦ କାର୍ଯ୍ୟକଳାପରେ ସାମିଲ ପାଇଁ ନିଯୁକ୍ତି ପ୍ରଦାନ କରୁଥିଲେ

ଗତ ଦୁଇବର୍ଷ ଧରି ଭାରତ ଆମେରିକା ପ୍ରତିରକ୍ଷା ସମ୍ବନ୍ଧିତ ଭାଗିଦାରୀକୁ ମଜବୁତ କରିବା ସହିତ ଏ କ୍ଷେତ୍ରରେ ଉଭୟ ଦେଶ ହାସଲ କରିଥିବା ସ ସଫଳତାକୁ ଆହୁରି ଦୃଢ଼ କରିବାକୁ ଉଭୟ ନେତା ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଗତକାଲି ୱାଶିଂଟନ୍ସ୍ଥିତ ହ୍ପାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଐତିହାସିକ ନିର୍ବାଚନ ସଫଳତା ପାଇଁ ଶୁଭେଚ୍ଛା କଣାଇବା ସହିତ ଟେଲିଫୋନ୍ ମାଧ୍ୟମରେ କଥା ହୋଇଥିଲେ

ବ୍ରେକ୍ସିଟ୍ ବୁଝାମଣା ପାଇଁ ନିଜ ଦଳର ସାଂସଦଙ୍କୁ ସେ ମନେଇ ପାରିନଥିବାରୁ ଏହି ନିଷ୍ପଭି ନେଇଥିବା କହିଛନ୍ତି ୟୁରୋପିଆନ୍ ୟୁନିୟନ୍ରୁ ବ୍ରିଟେନ୍ ଓହରିଯିବା ନେଇ ତାଙ୍କର ପରିବର୍ତ୍ତିତ ପଦକ୍ଷେପ ପାଇଁ ମନ୍ତ୍ରିମଣ୍ଡଳର ସମର୍ଥନ ହାସଲ କରିବାରେ ମଧ୍ୟ ଶ୍ରୀମତୀ ମେ ବିଫଳ ହୋଇଥିଲେ ଲକ୍ଷନଠାରେ ଏକ ଆବେଗଭରା ବିବୂତ୍ତି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ରେକ୍ସିଟ୍ ବୁଝାମଣା ପାଇଁ ସେ ବହୁ ପରିଶ୍ରମ କରିଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରି ନାହାନ୍ତି ପ୍ରଧାନମନ୍ତ୍ରୀ ଥେରେସା ମେ'ଙ୍କ ଇସ୍ତଫା ଘୋଷଣା ପରେ ନୃତନ ନେତା ନିର୍ବାଚନ ନେଇ ସମ୍ଭାବନା ସୃଷ୍ଟି ହୋଇଛି ଡାଇରେକ୍ ଟ୍ୟାକ୍ସ ପ୍ରଚଳିତ କର ଆଇନ ବଦଳରେ ନୂତନ ପ୍ରତ୍ୟକ୍ଷ କର ଆଇନ ପ୍ରସ୍ତୁତ କରିବାକୁ ଗଠିତ ଟାକ୍କ ଫୋର୍ସକୁ ଆଉ ଦୁଇମାସ ଅତିରିକ୍ତ ସମୟ ପ୍ରଦାନ କରାଯାଇଛି

ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏହି ସମୟ ସୀମାକୁ ବୃଦ୍ଧି କରିଛନ୍ତି